ରାଜନାଥ କାଶ୍ୱୀର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଆଜି ଶ୍ରୀନଗରଠାରେ ଜମ୍ମୁ କାଶ୍ମୀରର ସରକାରୀ କର୍ମକର୍ତ୍ତାମାନଙ୍କ ସହ ସେଠାକାର ନିରାପତ୍ତା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମୀକ୍ଷା କରିଛନ୍ତି ଶ୍ରୀ ଗତକାଲି ରାଜ୍ୟକୁ ଦୁଇ ଦିନ ଗସ୍ତରେ ଯାଇ ଶ୍ରୀନଗରଠାରେ ପହଞ୍ଚଥିଲେ ସେ ମଧ୍ୟ ରାଜ୍ୟର ବିକାଶମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରୁଛନ୍ତି ଗତ ରାତିରେ ସେ ରାଜଭବନଠାରେ ରାଜ୍ୟପାଳ ଏନ୍ଏନ୍ ବୋରାଙ୍କ ସହ ଆଲୋଚନା କରିଥିଲେ ଅମରନାଥ ତୀର୍ଥଯାତ୍ରୀ ଓ ବିଭିନ୍ନ ବିକାଶମଳକ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି ଶ୍ରୀ ସିଂ ଓ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋବାଲ୍ ଅନେକ ବୈଠକରେ କାଶ୍କୀରର ମୋଟାମୋଟି ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିଛନ୍ତି ସେମାନଙ୍କୁ ବିଭିନ୍ନ ପ୍ରସଙ୍ଗ ସନ୍ତାସବାଦ ଚ୍ୟାଲେଞ୍ ସୀମା ପାର ଅନୁପ୍ରବେଶ ଓ ନିରାପତ୍ତା ବାହିନୀଗୁଡ଼ିକର ପ୍ରସ୍ତୁତି ସଂକ୍ରାନ୍ତରେ ସ୍ୱଚନା ଦିଆଯାଇଛି ଆକାଶବାଣୀକୁ ଦିଆଯାଇଥିବା ଖବର ଅନୁସାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆକି ସକାଳେ ଅମରନାଥ ପୀଠ ଦର୍ଶନ କରିବାର କାର୍ଯ୍ୟସ୍ଚୀ ଥିଲା କିନ୍ତୁ ଖରାପ ପାଗ ଯୋଗୁଁ ସେ ଗୁମ୍ଫା ପରିଦର୍ଶନ କରିପାରି ନାହାନ୍ତି ଆଜିକୁ ମିଶାଇ କ୍ରମାନ୍ୱୟରେ ଦ୍ୱିତୀୟ ଦିନପାଇଁ ଅମରନାଥ ଯାତ୍ରା ବାତିଲ୍ ରହିଛି ବର୍ଷା ଯୋଗୁଁ ଉଭୟ ପହଲ୍ଗାମ୍ ଓ ବଲ୍ତାଲ୍ ପଥରେ ସଡ଼କ ଖରାପ ହୋଇଯାଇଛି ଓ ଖସଡ଼ିଆ ରହିଛି ଜଣେ ବରିଷ୍ଠ ପୁଲିସ୍ ଅଫିସର କହିଛନ୍ତି ବଲ୍ତାଲ୍ ସୋନ୍ମାର୍ଗ ପଥରେ ଭ୍ରସ୍କଳନ ଯୋଗୁଁ ସଡ଼କର ବ୍ୟାପକ କ୍ଷତି ଘଟିଛି ସେଠାରେ ସଡ଼କ ମରାମତି କରାଯାଉଛି ବଲ୍ତାଲ୍ ମୂଳ ଶିବିରଠାର୍ ପଞ୍ଜତରଣୀ ପର୍ଯ୍ୟନ୍ତ ହେଲିକପୁର ସେବା ଆରନ୍ଭ କରାଯାଇଛି ଏଚ୍ସି ଥରୁର୍ କଂଗ୍ରେସ ନେତା ଶଶୀ ଥରୁର୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ଘଟଣାରେ ଦିଲ୍ଲୀର ଏକ ଅଦାଲତ ଆଜି ତାଙ୍କୁ ଆଗୁଆ କାମିନ ମଞ୍ଜୁର କରିଛନ୍ତି ତେବେ ଶ୍ରୀ ଥରୁର୍ ପ୍ରମାଣ ନଷ୍ଟ ନ କରିବା ଓ କୋର୍ଟଙ୍କ ଅନୁମତି ବିନା ଦେଶ ଛାଡ଼ି ନ ଯିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପୂର୍ବରୁ ଦିଲ୍ଲୀ ପୁଲିସ୍ ତାଙ୍କର କାମିନ୍ ଆବେଦନକୁ ବିରୋଧ କରିଥିଲା ସେ ଦେଶ ଛାଡ଼ି ଚାଲିଯାଇ ପାରନ୍ତି ବୋଲି ଦିଲ୍ଲୀ ପୁଲିସ୍ ଆଶଙ୍କା ପ୍ରକାଶ କରୁଥିଲା ଅଦାଲତରେ ସେ ତାଙ୍କର ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଏସ୍ଆଇଟି ତଦନ୍ତ ଶେଷ କରିସାରିଛି ବୋଲି ସ୍ୱଷ୍ଟଭାବେ କହିଥିବାରୁ ତାଙ୍କୁ ହାତକରେ ରଖିବାର କୌଣସି ଆବଶ୍ୟକତା ନାହିଁ

ପୂର୍ବରୁ ତାଙ୍କୁ ଏହି ମାମଲାରେ ଅଭିଯୁକ୍ତ ଭାବେ ସମନ୍ ଜାରି କରାଯାଇଥିଲା

ଅନେକ ଟ୍ୱିଟ୍ କରି ଶ୍ରୀ ଜେଟ୍ଲୀ କହିଛନ୍ତି ସରକାର ଆର୍ଥକ ନିଅକ୍କ ଲକ୍ଷ୍ୟ ହାସଲ କରିବା ସହିତ ଏହି ଅତିରିକ୍ତ ଖର୍ଚ୍ଚ ତ୍ଲାଇପାରିବେ ଚଳିତ ଆର୍ଥକ ବର୍ଷପାଇଁ ବଜେଟ୍ରେ ଖାଦ୍ୟ ସବ୍ସିଡ଼ି ସକାଶେ ବଡ଼ ଧରଣର ବ୍ୟବସ୍ଥା କରାଯାଇ ସାରିଥିବାରୁ ସରକାରଙ୍କ ପାଇଁ ଏହା ସମ୍ଭବ ହେବ

ସେ ପୁଣି କହିଛନ୍ତି ଏମ୍ଏସ୍ପି ବୃଦ୍ଧି ଯୋଗୁଁ ଦେଶର ଗ୍ରାମାଞ୍ଚଳର ଲୋକମାନଙ୍କର ଜୀବନ ମାନରେ ଉନ୍ନତି ଘଟିବ ଭୂଟାନ୍ ପିଏମ୍ ଭୁଟାନ୍ ପ୍ରଧାନମନ୍ତ୍ରୀ ଦାସୋ ସେରିଙ୍ଗ୍ ଟବ୍ଗେ ଭାରତକୁ ତିନି ଦିନ ଗସ୍ତରେ ଆସି ନ୍ତଆଦିଲ୍ଲୀରେ ପହଞ୍ଚୁଛନ୍ତି ସେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ଙ୍କୁ ସାକ୍ଷାତ୍ କରିବେ ଓ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା କରିବେ ବୈଦେଶିକ ମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ତାଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସ୍ତଚୀ ରହିଛି ଭାରତ ଓ ଭୁଟାନ୍ ମଧ୍ୟରେ ବନ୍ଧତ୍ୱପୂର୍ଣ୍ଣ ସମ୍ପର୍କ ଓ ସହଯୋଗ ପୁରାତନ ସମୟରୁ ରହିଛି ଚଳିତବର୍ଷ ଉଭୟ ଦେଶ ସେମାନଙ୍କ ମଧ୍ୟରେ କୃଟନୈତିକ ସମ୍ପର୍କ ସ୍ଥାପନର ସୁବର୍ଷ୍ଣ କୟନ୍ତୀ ପାଳନ କର୍ଚ୍ଛନ୍ତି ନେପାଳ ପିଲ୍ଗ୍ରିମ୍ସ୍ ନେପାଳରେ ଅଟକି ରହିଥିବା କେଳାସ ମାନସରୋବର ଯାତ୍ରା ତୀର୍ଥଯାତ୍ରୀମାନଙ୍କୁ ଖାଲି କରିବା କାର୍ଯ୍ୟ ଜୋର୍ସୋର୍ରେ ଚାଲିଛି

ଭାରତୀୟ ଦୂତାବାସ କହିଛି ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି ଓ ଭୟ କରିବାର କୌଣସି କାରଣ ନାହିଁ ହେଲିକପୂରଗୁଡ଼ିକୁ ଭଡ଼ାରେ ଆଣି କାର୍ଯ୍ୟରେ ଲଗାଇବାପାଇଁ ମଧ୍ୟ ଯୋଜନା କରାଯାଉଛି ଅଟକି ରହିଥିବା ତୀର୍ଥଯାତ୍ରୀମାନଙ୍କୁ ସହାୟତା ଦେବାଲାଗି ସିମିକୋଟ୍ଠାରେ କ୍ୟାମ୍ପ୍ ଅଫିସ୍ ଖୋଲିବା ଲାଗି ଦ୍ତାବାସର ଏକ ଟିମ୍ ସେଠାକୁ ପଠାଯାଇଛି

ସେମାନେ ଶ୍ରୀଲଙ୍କା ଜଳରାଶିରେ ଅବୈଧ ଭାବେ ମାଛ ଧରୁଥିବାର ଶ୍ରୀଲଙ୍କା ନୌବାହିନୀ ଅଭିଯୋଗ କରିଛି ସେମାନଙ୍କର ଦୁଇଟି ଯାନ୍ତିକ ଡଙ୍ଗାକୁ ମଧ୍ୟ ଜବତ କରାଯାଇଛି

ମେଘୱାଲ୍ ମଣିପୁର କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ୍ ମଣିପୁରର ବନ୍ୟାପ୍ଲାବିତ ଅଞ୍ଚଳ ଓ ବଡ଼ ବନ୍ଧଗୁଡ଼ିକୁ ପରିଦର୍ଶନ କରିଛନ୍ତି ସେ ରାଜ୍ୟକୃ ଦୂଇ ଦିନ ଗସ୍ତରେ ଯାଇଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଥିବାର ସେ ଦର୍ଶାଇଛନ୍ତି ସେଠାରେ ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରିଆସିବା ଲାଗି ତାଙ୍କ ମନ୍ତ୍ରଣାଳୟ ଉଦ୍ୟମ କରିବା କଥା ସେ ଜଣାଇଛନ୍ତି

ଆଜି ସକାଳେ ପୋର୍ଟ ବ୍ଲେୟର୍ଠାରେ ଡକ୍ଟର ବିଆର୍ ଆୟେଦ୍କର ବୈଷୟିକ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଭାରତର ଭବିଷ୍ୟତ ଯୁବପିଢ଼ି ହାତରେ ବୋଲି ଉପରାଷ୍ଟ୍ରପତି କହିଛନ୍ତି ଶ୍ରୀ ନାଇଡୁ ଆଖାମାନ ନିକୋବର ଦ୍ୱୀପପୁଞ୍ଜକୁ ଦିନିକିଆ ଗସ୍ତରେ ଯାଇଛନ୍ତି

ୟୁଏଇ ଯୁଦ୍ଧରେ ଆହତ ନାଗରିକ ଓ ସୈନ୍ୟମାନଙ୍କୁ ଡାକ୍ତରୀ ଚିକିିି୍ସା ଓ ମାନବୀୟ ସହାୟତା ପ୍ରଦାନ କରିବାକୁ ଅଣ୍ଟା ଭିଡ଼ିଛି ୟୁଏଇ ଦୂତାବାସ ପକ୍ଷରୁ ଏ ଦିଗରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ଓ ଭାରତରେ ଯେଭଳି ସେମାନେ ଉତ୍ତମମାନର ଚିକିତ୍ସା ସୁବିଧା ପାଇପାରିବେ ସେଥିପାଇଁ ପଦକ୍ଷେପ ନିଆଯାଇଛି

ଇରାନ୍ ଅଷ୍ଟ୍ରିଆ ଇରାନ୍ ସହ ପରମାଣୁ ବୁଝାମଣାରୁ ଆମେରିକା ଓହରି ଯାଇଥିବା ସତ୍ତ୍ୱେ ଅଷ୍ଟ୍ରିଆ ଇରାନ୍ ସହ ପରମାଣୁ ବୁଝାମଣାକୁ ବଳବତ୍ତର ରଖିବାକୁ ରାଜି ହୋଇଛି ରାଜଧାନୀ ବିଏନାରେ ଏକ ବୈଠକ ପରେ ଏକ ସାମ୍ଭାଦିକ ସମ୍ମିଳନୀରେ ଇରାନ୍ ରାଷ୍ଟ୍ରପତି ହାସନ୍ ରୋହାନୀ ଓ ଅଷ୍ଟ୍ରିଆ ଚାନ୍ସେଲର୍ ସେବାଷ୍ଟିଆନ୍ କୁର୍ଜ କହିଛନ୍ତି ଉଭୟ ଦେଶ ଏହି ବୁଝାମଣାରେ ରହିବାକୁ ନିଷ୍ପଭି ନେଇଛନ୍ତି ଏହା ସବୁ ଦେଶପାଇଁ ହିତକାରୀ ହେବ ବୋଲି ଦୁଇ ନେତା କହିଛନ୍ତି ବୈଠକ ସମୟରେ ଦୁଇ ନେତା ପରମାଣୁ ରାଜିନାମାକୁ କିଭଳି ବଳବତ୍ତର ରଖିବେ ସେ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ଏବେ ୟୁରୋପୀୟ ରାଷ୍ଟ୍ରକୃ ଗସ୍ତରେ ଥିବା ଶ୍ରୀ ରୋହାନୀ କହିଛନ୍ତି ଏହି ପରମାଣ୍ର ବ୍ରଝାମଣାକୃ ସଂରକ୍ଷିତ ରଖିବାକୁ ହେବ ପରମାଣୁ ବୁଝାମଣା ପ୍ରତି ୟୁରୋପୀୟ ସଂଘର ସମର୍ଥନ ବିଷୟ ଉଲ୍ଲେଖ କରି ଶ୍ରୀ କୁର୍ଜ କହିଛନ୍ତି ଆମେରିକାର ଅର୍ଥନୈତିକ କଟକଣାର ମୁକାବିଲାପାଇଁ ୟୁରୋପୀୟ ସଂଘ ଦେଶମାନେ କୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ଅଷ୍ଟ୍ରିଆ ୟୁରୋପୀୟ ସଂଘ ପରିଷଦର ସଭାପତି ରହିଛି ବ୍ୟାଡ୍ମିଣ୍ଟନ୍ ଅଲମ୍ପିକ୍ ରୌପ୍ୟପଦକ ବିଜେତା ପିଭି ସିନ୍ଧୁ ଓ ଏଚ୍ଏସ୍ ପ୍ରଶୟ ଇଣ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଷାମେଣ୍ଟର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଜାପାନ୍ ଖେଳାଳିଙ୍କ ବିପକ୍ଷରେ ସିନ୍ଧୂଙ୍କର ଏହା ପଞ୍ଚମ ବିଜୟ ସାଇନା ନେହୱାଲ୍ ଓ ସମୀର ବର୍ମା ଆଜି ସେମାନଙ୍କ ମ୍ୟାଚ୍ ଖେଳିବେ

ରୋହନ୍ ବୋପନ୍ନା ଓ ତାଙ୍କର ଫ୍ରାନ୍କ ଯୋଡ଼ି ଏଡ୍ୱାର୍ଡ଼ ରୋକର୍ ବ୍ୟାସେଲିନ୍ ଅଷ୍ଟ୍ରେଲିଆର ଜନ୍ ମିଲ୍ମ୍ୟାନ୍ ଓ ଆଲେକ୍ ଡି ମିନର୍ଙ୍କୁ ଭେଟିବେ ଭାରତ ନ୍ୟଜିଲ୍ୟାଣ୍ଡ ଯୋଡ଼ି ଦିବିଜ୍ ଶରଣ୍ ଓ ଆର୍ଟେମ୍ ସୀତାକ୍ ମାଲଡୋଭା ଟ୍ୟୁନିସିଆ ଯୋଡ଼ି ରାଡ଼ୁ ଆଲ୍ବର୍ଟ ଓ ମାଲେକ୍ ଜାଜିର୍ଙ୍କୁ ଭେଟିବେ ଶ୍ରୀରାମ ବାଲାଜୀ ଓ ବଷ୍ତବର୍ଦ୍ଧନଙ୍କ ଯୋଡ଼ି ନ୍ୟୁଜିଲ୍ୟାଣ୍ଡର ମାର୍କସ୍ ଡାନିଏଲ୍ ଓ ଡଚ୍ ଖେଳାଳି ଓ୍ବେସ୍ଲେ କୁଲ୍ହୋଫ୍ଙ୍କ ଭେଟିବେ